ପିଏମ୍ ବ୍ୟାଙ୍କ୍ସ୍ ଏନ୍ବିଏଫ୍ସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୈତିକ ଭବିଷ୍ୟତ ଯୋଜନାର ରୂପରେଖ ଉପରେ ଆଜି ବ୍ୟାଙ୍କ୍ ଓ ଅଣବ୍ୟାଙ୍କ ଆର୍ଥକ କମ୍ପାନୀଗୁଡ଼ିକ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏହି ଆଲୋଚନାରେ ରଣ ପ୍ରଦାନ ଅତ୍ୟାଧୁନିକ ଞ୍ଜାନକୌଶଳ ମାଧ୍ୟମରେ ଲୋକମାନଙ୍କୁ ଆର୍ଥକ ଭାବେ ଦୃଢ଼ କରିବା ଓ ଆର୍ଥକ କ୍ଷେତ୍ରର ସ୍ଥିରତା ପାଇଁ ଉତ୍ତମ ନୀତି ପ୍ରଶୟନ ଆଦି ପ୍ରସଙ୍ଗ ରହିଛି ବ୍ୟାଙ୍କ୍ କ୍ଷେତ୍ର ଏହାର ଆର୍ଥିକ ମୌଳିକ ଡାଞ୍ଚା ମାଧ୍ୟମରେ କୃଷି ଓ ଏମ୍ଏସ୍ଏମ୍ଇ ଭଳି ଲଘୁ ଉଦ୍ୟୋଗ କ୍ଷେତ୍ରଗୁଡ଼ିକୁ ଋଣ ପ୍ରଦାନ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟତା କରିଆସୁଛି ଏହି ଆଲୋଚନାରେ ବହୁ ବରିଷ୍ଣ ସରକାରୀ ଅଧିକାରୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି

ଏହି ବିମାନଗୁଡ଼ିକ ଅମ୍ଘାଲାରେ ପହଞ୍ଚବା ପରେ ସେଗୁଡ଼ିକୁ ଗ୍ରହଣ କରିବା ପାଇଁ ବାୟୁସେନା ମୁଖ୍ୟ ମାର୍ଶାଲ୍ ଆର୍କେଏସ୍ ଭଦୁରିଆ ସେଠାକୁ ଯାତ୍ରା କରିବେ

ଯଦି ଅମ୍ଘାଲାରେ ପାଗ ଅନୁକୂଳ ନ ରହେ ସେ କ୍ଷେତ୍ରରେ ଯୋଧପୁରରେ ଏହି ବିମାନଗୁଡ଼ିକ ଅବତରଣ କରିବେ

ସେଠାକାର ପ୍ରଶାସନକୁ ସଜାଗ ରଖାଯାଇଥିବା ବେଳେ ଘର ଛାତ ଉପରେ ଲୋକମାନଙ୍କ ଏକାଠି ହେବାକୁ ବାରଣ କରାଯିବା ସହ ଅବତରଣ ସମୟରେ ଚିତ୍ ଉତ୍ତୋଳନକୁ ନିଷେଧ କରାଯାଇଛି ଅମ୍ବାଲା କ୍ୟାଣ୍ଟ୍ ଅଞ୍ଚଳରେ ଡୋନ୍ ଉଡ଼ାଇବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଥିବା ଜଣାପଡ଼ିଛି

କରୋନା ନମୁନା ପରୀକ୍ଷା ଦେଶରେ କରୋନା ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନମୁନା ପରୀକ୍ଷାକୁ ଜୋରଦାର କରାଯାଇଛି

ପିଏମ୍ ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତ ଭାବେ ମରିସସ୍ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକାକୁ ଉଦ୍ଘାଟନ କରିବେ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ନିଂ କରିଆରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଭାରତ ସରକାରଙ୍କ ସହାୟତାରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଛି ଏହି ଉଦ୍ଘାଟନୀ କାର୍ଯ୍ୟକ୍ମରେ ମରିସସ୍ ନ୍ୟାୟପାଳିକାର ବରିଷ୍ଣ ସଦସ୍ୟଗଣ ଏବଂ ଉଭୟ ଦେଶର ପ୍ରତିନିଧିମାନେ ଉପସ୍ଥିତ ରହିବେ

ଏହି ରିପୋର୍ଟରେ ମାନବ ସମ୍ଭଳ ବିକାଶ ମନ୍ତ୍ରଶାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଘରେ ରହି ଶିକ୍ଷାଦାନ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ଦିଆଯାଇଛି ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଦେଶରେ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହୋଇଛି ସେ କହିଛନ୍ତି ଏ ଦିଗରେ ସରକାର ଶିକ୍ଷକମାନଙ୍କୁ ସହାୟତା କରିବା ଦୀକ୍ଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଯୋଗାଇଦେବା ଏବଂ ବିଭିନ୍ନ ଦୂଶ୍ୟ ସ୍ରାବ୍ୟ ମାଧ୍ୟମରେ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ଶ୍ରୀ ନିଶଙ୍କ କହିଛନ୍ତି ଯେଉଁ ଅଞ୍ଚଳରେ ଇଷ୍ଟରନେଟ୍ ବ୍ୟବସ୍ଥା ଠିକ୍ ଭାବେ ପହଞ୍ଚ ପାରିନାହିଁ ସେଠାରେ ଛାତ୍ରଛାତ୍ରୀମାନଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ଇସ୍ରାଏଲ୍ କ୍ଷମାପ୍ରାର୍ଥନା ଭାରତୀୟଙ୍କ ଆରାଧ୍ୟ ଦେବୀ ଦୁର୍ଗାଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ଼ପୁଅ ୟାର୍ ହିନ୍ଦୁମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି

ପରେ ଅନେକ ଭାରତୀୟ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ପରେ ସେ ଟ୍ୱିଟ୍ କରି କ୍ଷମାପ୍ରାର୍ଥନା କରିବା ସହ ଏହା ହିନ୍ଦୁମାନଙ୍କ ଆରାଧ୍ୟ ଦେବୀଙ୍କ ଫଟୋଚିତ୍ର ବୋଲି ଜାଣିନଥିବା ସଫେଇ ଦେଇଛନ୍ତି ଟେରରିଷ୍ଟ ଆଟାକ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍ ଇଣ୍ଟେଲିଜେନ୍ସ ଆଇଏସ୍ଆଇ ଅଯୋଧ୍ୟା ରାମଜନ୍କଭୂମିରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ସତର୍କ କରାଇଛି

ଏହି ସତର୍କ ସୂଚନା ପରେ ଦିଲ୍ଲୀ ଅଯୋଧ୍ୟା ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି

ମିଷ୍ଟର ଏକ୍କ ଇନ୍ ବୟେ ମଦର ଇଣ୍ଡିଆ କୋହିନୂର ଏବଂ ଆର୍ପାର୍ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ସେ ନିଜର ଉନ୍ନତ ଅଭିନୟ ପ୍ରଦର୍ଶନ କରିଥିଲେ

ଏ ସଂପର୍କରେ କାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଟ୍ୱିଟ୍ କରିଛନ୍ତି ପାଣିପାଗ ସଂପର୍କରେ କାର୍ଯ୍ୟ କରୁଥିବା ଅର୍ଚ୍ଚନା ପାଟଣା ମହିଳା କଲେଜରୁ ସ୍ନାତକ ଡିଗ୍ରୀ ହାସଲ ପରେ ମୁୟାଇସ୍ଥିତ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ରେ ଶିକ୍ଷା ଲାଭ କରିଛନ୍ତି ସେ ଆଦିବାସୀ ଯୁବ ଚେତନ ମଞ୍ଚର ଆବାହିକା ସହ ଅଲ୍ ଇଣ୍ଡିଆ କାଥୋଲିକ୍ ୟୁନିଭରସିଟି ଫେଡେରେସନ୍ର ପଦାଧିକାରୀ ଥିଲେ ତାଙ୍କର ଏହି ସଫଳତାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି

କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ମାର୍ଚ୍ଚ ପରଠାରୁ କୌଣସି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହୋଇନାହିଁ